ସେ କହିଛନ୍ତି ବହୁମୁଖୀ ଯୋଗାଯୋଗ ମୌଳିକଢାଞ୍ଚା ମାଷ୍ଟର ପ୍ଲାନ୍ ଉପରେ କାର୍ଯ୍ୟ କରାଯାଉଛି ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଉଦ୍ଘାଟନ କରିସାରି ଉଦ୍ବୋଧନ ଦେବା ବେଳେ ଏହା କହିଛନ୍ତି ଶ୍ରୀ ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଗ୍ରା ମେଟ୍ରୋ ପ୍ରକଚ୍ଚର କାର୍ଯ୍ୟକୁ ଶୁଭାରୟ କରିଥିଲେ

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ମୌଳିକ ଢାଞ୍ଚା କ୍ଷେତ୍ର ଏକ ବଡ଼ ସମସ୍ୟା ହେଉଛି ପ୍ରକଳ୍ପଗୁଡ଼ିକର ଘୋଷଣା କରାଯାଇ ଏହା ପାଇଁ କେଉଁଠାରୁ ଅର୍ଥ ଆସିବ ସେ ବିଷୟରେ କୌଣସି ପଦକ୍ଷେପ ନ ନେବା ସେ କହିଛନ୍ତି ତାଙ୍କ ସରକାର ନୂଆ ପ୍ରକଳ୍ପଗୁଡ଼ିକ ପାଇଁ ଆବଶ୍ୟକ ଅର୍ଥର ବ୍ୟବସ୍ଥା କରିଆସୁଛନ୍ତି ସେ କହିଛନ୍ତି ଛୋଟ ଛୋଟ ସହରକୁ ଆତ୍ମନିର୍ଭରଶୀଳ କରାଇବା ପ୍ରତି ସେ ଗୁରୁତ୍ୱ ଦେଇଆସୁଛନ୍ତି ଓ ଆଗ୍ରା ମେଟ୍ରୋ ପ୍ରକଳ୍ପ ଏହାର ଏକ ଜ୍ୱଳନ୍ତ ଉଦାହରଣ ପର୍ଯ୍ୟଟନ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଇ ବିଜା ଯୋଜନା ମଧ୍ୟରେ ବିଶ୍ୱର ଅଧିକ ଦେଶକୁ ସାମିଲ କରିଛନ୍ତି ହୋଟେଲ ଉପରେ ଶୁଳ୍କକୁ ମଧ୍ୟ ସରକାର କମ୍ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ସ୍ୱଦେଶ ଦର୍ଶନ ଓ ପ୍ରସାଦ ଯୋଜନା ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରାଯାଉଛି ମେଟ୍ରୋ ସେବାର ଅର୍ଥନୈତିକ ଦୃଷ୍ଟିକୋଣ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମେଟୋ ସେବା ଆଗ୍ରାରେ ପର୍ଯ୍ୟଟନକୁ ସାହାଯ୍ୟ କରିବ

କରୋନା ପରିସ୍ଥିତିରେ ଉନ୍ତି ଘଟିବା ସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଉନ୍ତି ଘଟିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି

ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦିଲ୍ଲୀରୁ ମେରଠ ପର୍ଯ୍ୟନ୍ତ ଦ୍ରତ ରେଳ ଚଳାଚଳ ବ୍ୟବସ୍ଥା ନିର୍ମାଣାଧୀନ ଅବସ୍ଥାରେ ରହିଛି ଓ ରାଜ୍ୟର ପଶ୍ଚିମ ଭାଗରେ ନୂଆ ବିମାନ ବନ୍ଦର ପ୍ରତିଷ୍ଠା ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି ପ୍ରଧାନମନ୍ତ୍ରୀ ସବୁ କ୍ଷେତ୍ରରେ ବିକାଶ ଅଶାଯାଉଥିବା ବିଷୟରେ ସୂଚନା ଦେଇଛନ୍ତି ସେ କହିଛନ୍ତି ପୂର୍ବରୁ କିନ୍ତୁ କିଛି ନିର୍ଦ୍ଧାରିତ କ୍ଷେତ୍ରରେ ବିକାଶ ଅଣାଯିବାକୁ କାର୍ଯ୍ୟ କରାଯାଉଥିଲା ଶ୍ରୀ ମୋଦୀ କହିଛନ୍ତି ସହରଗୁଡ଼ିକର ବିକାଶ ପାଇଁ କାର୍ଯ୍ୟ ଚଉତରଫା ଭାବେ କରାଯାଉଛି ସେଗୁଡ଼ିକ ହେଲା ଦୀର୍ଘ ଦିନରୁ ପଡ଼ିରହିଥିବା ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଅଧିକରୁ ଅଧିକ ପୁଞ୍ଜିନିବେଶ କରିବା ଓ ଆଧୁନିକ ବୈଷୟିକଜ୍ଞାନର ପର୍ଯ୍ୟାପ୍ତ ପ୍ରୟୋଗ କରିବା ଶ୍ରୀ ମୋଦୀ କହିଛନ୍ତି ପୂର୍ବରୁ କୋଠାବାଡ଼ି ନିର୍ମାଣ କ୍ଷେତ୍ରରେ କ୍ରେତା ଓ ବିକ୍ରେତାମାନଙ୍କ ମଧ୍ୟରେ ବିଶ୍ୱାସର ଘୋର ଅଭାବ ଥିଲା କିନ୍ତୁ କିଛି ଅସାଧୁ ନିର୍ମାଣକାରୀଙ୍କ ଯୋଗୁଁ ସମଗ୍ର ମଧ୍ୟବିଭବର୍ଗ ଅତିଷ୍ଠ ହୋଇପଡ଼ିଥିଲେ

ସେ କହିଛନ୍ତି ସମ୍ପ୍ରତି ମିଳିଥିବା ରିପୋର୍ଟ ଅନୁସାରେ ଏହି ଆଇନ୍ ପ୍ରଣୟନ ହେବା ପରଠାରୁ ନିର୍ମାତାମାନେ ଶୀଘ୍ର ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଧୁନିକ ପରିବହନ ବ୍ୟବସ୍ଥା ଯୋଗୁଁ ସହରଗୁଡ଼ିକରେ ଜୀବନଯାତ୍ରା ସହଜ ହୋଇପଡ଼ିଛି

ସହରର ମଧ୍ୟବିତ୍ତବର୍ଗ ପାଇଁ ବାସଗୃହ କିଶିବାରେ ସହାୟତା କରାଯାଉଥିବା ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି

ସେ କହିଛନ୍ତି ଜଳ ଯୋଗାଣ ଓ ନାଳନର୍ଦମା ନିର୍ମାଣ ଭଳି ମୌଳିକ ଢାଞ୍ଚା ପ୍ରକଳ୍ପଗୁଡ଼ିକୁ ଅମୃତ ଯୋଜନା ଅଧୀନରେ କାର୍ଯ୍ୟକାରୀ କରାଯାଇଛି ସହରଗୁଡ଼ିକରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ ପାଇଁ ସ୍ଥାନୀୟ ସ୍ୱାୟତ ସଂସ୍ଥାଗୁଡ଼ିକୁ ମଧ୍ୟ ସହାୟତା ଦିଆଯାଉଥିବାର ପ୍ରଧାନମନ୍ତ୍ରୀ କ୍ଷଣାଇଛନ୍ତି ସରକାର ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଛନ୍ତି ଗୃହ କିଶିବା କ୍ଷେତ୍ରରେ ସୁଧରେ ରିହାତି ସମେତ ସହରାଞ୍ଚଳର ମଧ୍ୟବିଭ ବର୍ଗଙ୍କୁ ସରକାର ବିଭିନ୍ନ ପ୍ରକାରର ସହାୟତା ଯୋଗାଉଛନ୍ତି

ଏହି ଅବସରରେ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହ୍ରମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଏବଂ ଚିକିତ୍ସା ସହାୟକ କର୍ମୀ ତଥା ସ୍ପେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଚିକିତ୍ସା ମୌଳିକଢାଞ୍ଚାରେ ଉନ୍ନତି ଆଣିଛନ୍ତି

ଡିଡିସିବିଟିସି ପୋଲିଂ ଜାନ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ଭୋଟ୍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ଏହାପୂର୍ବରୁ ପୁଲିସ୍ ଯବାନ ଓ ସେମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା